ଏହି ଅବସରରେ ଦୁଇଦେଶ ମଧ୍ୟରେ ବୌଦ୍ଧିକ ସମ୍ପଭି କ୍ଷେତ୍ରରେ ସହଯୋଗ ସମ୍ଭନ୍ଧୀୟ ଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହେବ ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଶିଖର ବୈଠକ ସମୟରେ ଡେନମାର୍କ ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବ ଦୁଇଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଏହି ଶିଖର ବୈଠକ ସମୟରେ ଦ୍ୱିପକ୍ଷୀୟ ସଂପର୍କ ଓ ଉଭୟ ଦେଶ ମଧ୍ୟରେ ଥିବା ସହଯୋଗର ସମୀକ୍ଷା କରାଯିବ ଏହା ଛଡ଼ା ବିଭିନ୍ନ ପାରସରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରରେ ମିଳିତ ଉଦ୍ୟୋଗ ସ୍ଥାପନ ଓ ସହଯୋଗ ବୃଦ୍ଧି ପାଇଁ ଏହି ଶିଖର ବୈଠକ ଭିତ୍ତିଭୂମି ଯୋଗାଇବ

ସେହି କମ୍ପାନିଗୁଡ଼ିକ କାହାଜ ନିର୍ମାଣ ପୁନର୍ବ୍ୟବହାରକ୍ଷମ ଶକ୍ତି ପରିବେଶ କୃଷି ଖାଦ୍ୟ ପ୍ରକ୍ରିୟାକରଣ ଓ ସହରାଞ୍ଚଳ ବିକାଶ ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ କରିଛନ୍ତି ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଡେନମାର୍କର ବହୁ କମ୍ପାନୀ ଭାରତରେ କାରଖାନାମାନ ସ୍ଥାପନ କରିଛନ୍ତି

ମନ୍ତ୍ରଣାଳୟ କହିଛି ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଡ଼ାଞ୍ଚାର ବିକାଶ ଦ୍ୱାରା ଏହା ସମ୍ଭବ ହୋଇଛି ଏଥିପାଇଁ ଚିକିତ୍ସା ପଦ୍ଧତି ଡାକ୍ତର ଓ ଚିକିତ୍ସା ସହାୟକମାନଙ୍କର ଉତ୍ସର୍ଗୀକୃତ ସେବା ପ୍ରଶଂସନୀୟ

ଏହି ୱେବପୋର୍ଟାଲ୍ କୋବିଡ୍ ନାଇଷ୍ଟିନ ପ୍ରତିଷେଧକର ବିକାଶ ସମ୍ପନ୍ଧରେ ଦେଶ ଓ ବିଦେଶକୁ ତଥ୍ୟ ଯୋଗାଇବ ଏହା ବ୍ୟତୀତ ନ୍ୟାସନାଲ୍ କୋବିଡ୍ ନାଇଷ୍ଟିନ୍ କ୍ଲିନିକାଲ୍ ରେଜିଷ୍ଟ୍ରି ନମୁନା ପରୀକ୍ଷା ରୋଗୀମାନଙ୍କର ଚିକିତ୍ସା ଓ କୋବିଡ୍ ସମ୍ୟନ୍ଧୀୟ ଅନ୍ୟାନ୍ୟ ବିଷୟରେ ତଥ୍ୟ ସଂଗ୍ରହ କରି ରଖିବ ଏହି ଅବସରରେ ମନ୍ତ୍ରୀ କହିଛନ୍ତି କୋବିଡ୍ ପ୍ରତିଷେଧକ ବିଷୟରେ ଜାଣିବାକୁ ଲୋକମାନେ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛନ୍ତି ସେ କହିଛନ୍ତି ପ୍ରତିଷେଧକର ବିକାଶ ସମ୍ବନ୍ଧରେ ସମସ୍ତ ତଥ୍ୟ ଅତ୍ୟନ୍ତ ସରଳ ଓ ସ୍ୱଚ୍ଛ ଉପାୟରେ ଯୋଗାଇ ଦିଆଯିବ ଆମର ଦୈନନ୍ଦିନ କ୍ରୀବନରେ ଉପଯୁକ୍ତ ପୁଷ୍ଟି ଓ ଶାରୀରିକ ପରିଶ୍ରମର ଆବଶ୍ୟକତା ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଅସନ୍ତୂଳନ ଖାଦ୍ୟ ଯୋଗୁଁ ଜନସାଧାରଣ ବିଶେଷକରି ଯୁବକ ଯୁବତୀମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଉଛି ଇଟ୍ ରାଇଟ୍ ମୋଭ୍ମେଣ୍ଟ ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ଓ ପୋଷଣ ଅଭିଯାନ ଭଳି ସରକାର ନେଇଥିବା ସ୍ୱାସ୍ଥ୍ୟକ୍ଷେତ୍ରର ବିଭିନ୍ନ ଯୋଜନା ବିଷୟରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଛତିଶଗଡ଼ ହରିଆଣା ଓ ତେଲଙ୍ଗାନା ରହିଛି କୃଷିମନ୍ତ୍ରୀ କହିଛନ୍ତି ଏହି ଅର୍ଥ ସଂପୃକ୍ତ ରାଜ୍ୟଗୁଡ଼ିକୁ ଖରିଫ୍ ଧାନ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟରେ ଖରିଫ୍ ଧାନ ସଂଗ୍ରହ କରିବାରେ ସାହାଯ୍ୟ କରିବ

ଏହା ଦ୍ୱାରା କୃଷକମାନଙ୍କୁ ସେମାନଙ୍କର ଫସଲ ପାଇଁ ଇପ୍ସିତ ମୂଲ୍ୟ ମିଳିପାରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦ ଭଗତ ସିଂଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଗତକାଲି ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ସାହସିକତାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ ଆଜି ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶହୀଦ ଭଗତ ସିଂଙ୍କର ବୀରତ୍ପର କାହାଣୀ ଦେଶବାସୀଙ୍କୁ ଅନେକ ଯୁଗ ପର୍ଯ୍ୟନ୍ତ ଅନୁପ୍ରାଣୀତ କରିବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶହୀଦ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏହି ଅବସରରେ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଶହୀଦ ଭଗତ ସିଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ବିପ୍ଳବୀ ଚିନ୍ତାଧାରା ଓ ମହାନ୍ ବଳିଦାନ ମାଧ୍ୟମରେ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲେ ଏବଂ ଦେଶର ଯୁବପିଢ଼ି ମଧ୍ୟରେ ସ୍ୱାଧୀନ ହେବାର ମହତ୍ତ୍ୱାକାଂକ୍ଷା ଜାଗ୍ରତ କରାଇଥିଲେ ଭଗତ ସିଂ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ଶାହା କହିଛନ୍ତି ବିଜେପି ସଭାପତି ଜେପି ନଡ୍ଜା ଶହୀଦ ଭଗତ ସିଂଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏକ ଟ୍ପିଟ୍ ବାର୍ତ୍ତାରେ ସେ କହିଛନ୍ତି ଭଗତ ସିଂ ଜଣେ ମହାନ୍ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଅତି କମ୍ ବୟସରୁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଶ୍ରୀ ନଡ୍ଡା କହିଛନ୍ତି ଭଗତ ସିଂଙ୍କର ଅଦମ୍ୟ ସାହସ ଓ ବୀରତ୍ୱର କାହାଣୀ ଯୁବପିଢ଼ି ମଧ୍ୟରେ ଏବେ ବି ଦେଶପ୍ରେମର ଭାବନା ଜାଗ୍ରତ କରୁଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ମଧ୍ୟ ଶହୀଦ ଭଗତ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ୟୁପିଏସ୍ସି ଏସ୍ସି କେନ୍ଦ୍ର ଲୋକସେବା ଆୟୋଗ ୟୁପିଏସ୍ସି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାକୁ ଆଉ ଅଧିକ କାଳ ସ୍ଥୁଗିତ ରଖିବା ସମ୍ଭବପର ନୁହେଁ ବୋଲି ଆକି ସ୍ୱପ୍ରିମକୋର୍ଟରେ ଜଣାଇଛି ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ୟୁପିଏସ୍ସିର ଆଭିମୁଖ୍ୟ ବିଷୟରେ ଏହା ଆଫିଡାଭିଟ୍ ମାଧ୍ୟମରେ ଜଣାଇବାକୁ କହିବା ସହ ପରବର୍ତ୍ତୀ ଶୁଶାଣି ପାଇଁ ବୃଧବାରକୁ ଦିନ ଧାର୍ଯ୍ୟ କରିଛନ୍ତି ପିଏମ୍ ଲତା ଲତା ମଙ୍ଗେସକରଙ୍କ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଲତା ମଙ୍ଗେସକରଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ତାଙ୍କର ସ୍ନେହ ଓ ଆଶୀର୍ବାଦ ଲାଭ କରିପାରିଥିବାରୁ ସେ ନିଜକୁ ସର୍ବଦା ଭାଗ୍ୟବାନ ମନେକରନ୍ତି ଜାବଡେକର କଂଗ୍ରେସ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କଂଗ୍ରେସ ପାର୍ଟି କୃଷି ବିଲ୍ର ରାଜନୈତିକକରଣ କରୁଥିବାର ତାହାର ସମାଲୋଚନା କରିଛନ୍ତି ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ଜାବଡେକର କହିଛନ୍ତି କଂଗ୍ରେସ ପାର୍ଟି କୃଷକମାନଙ୍କୁ ବିଭ୍ରାନ୍ତ କରୁଛି କଂଗ୍ରେସର ଏହି ଚାଲ୍ରେ କୁଷକମାନେ ପ୍ରଭାବିତ ହେବେ ନାହିଁ ବୋଲି ସେ କହିଛନ୍ତି କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଏହିସବୁ ସଂସ୍କାରଗୁଡ଼ିକ ଅଣାଯିବା ପାଇଁ ପ୍ରତିଶ୍ରତି ଦିଆଯାଇଥିଲା ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି